ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଟ୍ୱିଟ୍ କରି ଏ ବିଷୟରେ ଜଣାଇଛନ୍ତି

ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଶାରୀରିକ ଦୂରତା ବଜାୟ ରଖିବା ଲକ୍ଷ୍ୟରେ ପରୀକ୍ଷା କେନ୍ଦ୍ରଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯିବାକୁ ନିଷ୍ପଭି ନିଆଯାଇଛି ପରୀକ୍ଷାର୍ଥୀମାନେ ଯେଉଁ ସ୍କୁଲ୍ରେ ଅଧ୍ୟୟନ କରୁଛନ୍ତି କେବଳ ସେହି ସ୍କୁଲ୍ଗୁଡ଼ିକରେ ସେମାନେ ପରୀକ୍ଷା ଦେଇପାରିବେ ଓ କୌଣସି ବାହ୍ୟ ପରୀକ୍ଷା କେନ୍ଦ୍ରକୁ ଯିବେ ନାହିଁ ବୋଲି ପୂର୍ବରୁ ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟ ଘୋଷଣା କରିସାରିଛି

ପରୀକ୍ଷାର୍ଥୀମାନଙ୍କୁ ଅନ୍ୟ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ନେବାର ବ୍ୟବସ୍ଥା ରାଜ୍ୟ ସରକାର କରିବେ

ଅନ୍ୟପକ୍ଷରେ ପାରଳାଖେମୁଣ୍ଡିରେ ଥିବା ଷ୍ଟିଲ୍ ଶିଳ୍ପ ପୁନଃ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଉଦ୍ୟୋଗୀମାନେ କହିଛନ୍ତି ଏହା ଫଳରେ ଛୋଟ ସହର ଏବଂ ଗ୍ରାମାଞ୍ଚଳର ଲୋକମାନଙ୍କୁ ଯଥେଷ୍ଟ ପରିମାଣରେ ରୋଜଗାର ଉପଲହ୍ଧ ହେବ ବୋଲି ଜଣାପଡ଼ିଛି

ଦେଶରେ ସାଧାରଣତଃ ମାର୍ଚ୍ଚ ମାସ ଶେଷ ଆଡ଼କୁ ଗହମ ଅମଳ ଆରମ୍ଭ ହୋଇଥାଏ ଓ ଏପ୍ରିଲ୍ ପ୍ରଥମ ସପ୍ତାହର୍ ଗହମ ସଂଗ୍ରହ ଆରମ୍ଭ କରାଯାଇଥାଏ

ଇତିମଧ୍ୟରେ ଗହମ ପାଚି ଅମଳ ଉପଯୋଗୀ ହୋଇଯାଇଥିଲା

ପିଏମ୍ କଥାବାର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଓ ଆବୁଧାବି ରାଜା ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହାନ୍ଙ୍କ ସହ କଥାବାର୍ତ୍ତା କରିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ କରି ଉଭୟ ନେତା ସାମୁଦ୍ରିକ ବାତ୍ୟା ଅମ୍ପନ ଦ୍ୱାରା ଘଟିଥିବା କ୍ଷୟକ୍ଷତିର ଆକଳନ କରିଛନ୍ତି ଉଭୟ ଦେଶ କରୋନା ମହାମାରୀର ସାଂପ୍ରତିକ ପରିସ୍ଥିତି ନେଇ ସଚେତନ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶକୁ ଭାରତର ପୂର୍ଣ୍ଣ ସମର୍ଥନ ରହିଥିବା ନେଇ ଆଶ୍ୱାସନା ଦେଇଛନ୍ତି ସେହିପରି ଆବୁଧାବୀ ରାଜାଙ୍କ ସହ କଥାବାର୍ତ୍ତା ବେଳେ ଉଭୟ ଦେଶ ପାରସ୍କରିକ ସହଯୋଗ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏହି ଅବସରରେ ୟୁଏଇରେ ଭାରତୀୟ ନାଗରିକଙ୍କୁ ପ୍ରଦାନ କାଯାଉଉଥିବା ସହାୟତା ନେଇ ପ୍ରଧାନମନ୍ତ୍ରୀ ଆବୁଧାବୀ ରାଜାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହାରାଷ୍ଟ୍ର କରୋନା ମହାରାଷ୍ଟ୍ର ସରକାର କରୋନା ସଂକ୍ରମଣ ମୁକାବିଲା ଦିଗରେ ବିଫଳ ହୋଇଥିବା ଅଭିଯୋଗ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ନାରାୟଣ ରାଣେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି ସେ ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟରେ କରୋନା ନିୟନ୍ତ୍ରଣରେ ବିଫଳ ହୋଇଥିବା ଅବଗତ କରାଇଛନ୍ତି ଅନ୍ୟପକ୍ଷରେ ମହାରାଷ୍ଟ୍ରର ସମସ୍ତ ସରକାରୀ ଡାକ୍ତରଖାନାର ଦାୟିତ୍ୱ ସେନାକୁ ହସ୍ତାନ୍ତର କରିବାକୁ ସେ ଦାବି କରିଛନ୍ତି ରାଜ୍ୟପାଳଙ୍କୁ ସ୍ୱକ୍ଷାତ ପରେ ସାମ୍ବାଦିକମାନଙ୍କୁ ଶ୍ରୀ ରାଣେ କହିଛନ୍ତି ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ଓ ଡାକ୍ତରଖାନାଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡ଼ିଛି ତେଣୁ ସେଠାରେ ତୁରନ୍ତ ରାଷ୍ଟ୍ରପତି ଶାସନ ଜାରି କରିବାର ଆବଶ୍ୟକତା ରହିଛି

କରୋନା ପିପିଇ ଉତ୍ପାଦନ କରୋନା ସଂକ୍ରମଣ କ୍ଷେତ୍ରରେ ବ୍ୟବହାର ହେଉଥିବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ପିପିଇ ପ୍ରସ୍ତୁତି କ୍ଷେତ୍ରରେ ଭାରତ ଦ୍ୱିତୀୟ ସ୍ଥାନରେ ପହଞ୍ଚୁଛି

ଏ କ୍ଷେତ୍ରରେ କୌଣସି ଦୋଷତ୍ରଟି ପରିଲକ୍ଷିତ ହେଲେ ନିର୍ମାଣକାରୀ କମ୍ପାନିକୁ ଅଯୋଗ୍ୟ ଘୋଷଣା କରାଯାଉଥିବା ସରକାର କହିଛନ୍ତି

ଗତକାଲି ଭିଡ଼ିଓ କନ୍ଫରେନ୍ନିଂ ଜରିଆରେ ଆୟୋଜିତ ଏହି ବୈଠକରେ ପଶ୍ଚିମବଙ୍ଗ ଶକ୍ତି ବିଭାଗ ଅତିରିକ୍ତ ମ୍ରଖ୍ୟଶାସନ ସଚିବ ଓଡ଼ିଶା ଶକ୍ତି ବିଭାଗ ପ୍ରମ୍ରଖ ସଚିବ ବିଦ୍ୟୁତ୍ ବିତରଣକାରୀ ସଂସ୍କାର ପ୍ରତିନିଧି ଏବଂ ଭାରତ ସରକାରଙ୍କ ଶକ୍ତି ସଚିବ ଭାଗ ନେଇଥିଲେ ଏହି ଅବସରରେ କେନ୍ ଶକ୍ତିମନ୍ତ୍ରୀ କହିଛନ୍ତି ବାତ୍ୟା ଯୋଗୁଁ ବିଦ୍ୟୁତ୍ ବ୍ୟବସ୍ଥା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି କିନ୍ତୁ ପୁନଃରୁଦ୍ଧାର କାର୍ଯ୍ୟ ସୁଚାରୁରୂପେ ଜାରି ରହିଛି ଏହି କାର୍ଯ୍ୟ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ସହଯୋଗ ଯୋଗାଇ ଦେଉଥିବା ସେ କହିଚ୍ଛନ୍ତି ନେପାଳ କୋଭିଡ୍ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନେପାଳରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ନେଇ ଭାରତକୁ ଦାୟୀ କରିଛନ୍ତି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଗତ ସନ୍ଧ୍ୟାରେ ଟେଲିଭିଜନ୍ ସମ୍ବୋଧନରେ ସେ କହିଛନ୍ତି ଯେ ସୀମାନ୍ତରେ ଯାଞ୍ଚ ନ ହୋଇ ଭାରତରୁ ଘରକୁ ଫେରୁଥିବା ଶମିକମାନଙ୍କ ପାଇଁ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ସେ କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରୋଟୋକଲ୍ ଅନୁଯାୟୀ ଯେଉଁମାନେ ଅନ୍ୟଦେଶର ସୀମା ଅତିକ୍ରମ କରି ଘରକୁ ଫେରୁଛନ୍ତି ସେମାନଙ୍କର ବାଧ୍ୟତାମୃଳକ ପରୀକ୍ଷା ହେବା ଆବଶ୍ୟକ ଯାହାଫଳରେ ଗୋଷ୍ଠୀ ସଂକ୍ମଣ ଭୟ ରହିବ ନାର୍ହି ତେବେ ଭାରତର୍ ନେପାଳ ଫେରୁଥିବା ପ୍ରବାସୀମାନେ ବିନା ପରୀକ୍ଷଣରେ ସୀମା ପାର ହେଉଥିବା ଓଲି ଅଭିଯୋଗ କରିଛନ୍ତି ସୂଚନାଯୋଗ୍ୟ ଗତ ସପ୍ତାହରେ ମଧ୍ୟ ନେପାଳ ପ୍ରଧାନମନ୍ତ୍ରୀ ସେଠାକାର ସାଂସଦମାନଙ୍କ ସହ ପ୍ରଶ୍ରୋତ୍ତର କାଳରେ ଚୀନ ଏବଂ ଅନ୍ୟ ଦେଶ ତୁଳନାରେ ଭାରତରୁ ଆସୁଥିବା କରୋନା ଭୂତାଣୁ ଅଧିକ ମାରାତ୍ମକ ବୋଲି ମତ ଦେଇଥିଲେ କରୋନା ହୁ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ହାଇଡ୍ରୋକ୍ନି କ୍ଲୋରୋକ୍କଇନ୍ ବ୍ୟବହାର କରାଯାଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ଉପରେ ସାମୟିକ ନିଷେଧାଦେଶ ଜାରି କରିଛି କରୋନା ସଂକ୍ମିତଙ୍କ ଚିକିତ୍ସା ଦୃଷ୍ଟିରୁ ଏହି ଔଷଧ ନିରାପଦ ନ୍ରହେଁ ବୋଲି ହ୍ର ଏହା କହିଛି ପୂର୍ବରୁ ଭାରତ ସରକାର ହାଇଡ୍ରୋକ୍ସି କ୍ଲୋରୋକୁଇନ୍ର ବହୁଳ ବ୍ୟବହାର ଳାଗି ନିର୍ଦ୍ଦେଶ ଦେଇଥିଲେ